ଏହାଦ୍ୱାରା ସୁରତ୍ ଏବଂ ସୌରାଷ୍ଟ୍ର ମଧ୍ୟରେ ଜଳପଥ ମାଧ୍ୟମରେ ସଂଯୋଗ ସ୍ଥାପନ ହୋଇପାରିବ ବୋଲି ଶ୍ରୀ ମୋଦି କହିଛନ୍ତି ଏହି ଜଳପଥ ସଂଯୋଗୀକରଣ ଦ୍ୱାରା ଉଭୟ ସମୟ ଓ ଇନ୍ଧନକୁ ସଞ୍ଚୟ କରାଯିବା ସହିତ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ବିକାଶର ଧାରା ତ୍ୱରାନ୍ୱିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀଠାରେ ଆସନ୍ତାକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଚ୍ଚର ଉଦ୍ଘାଟନ ଏବଂ ଶିଳାନସ୍ୟାସ କରିବାର କାର୍ଯ୍ୟସ୍ଟଚୀ ରହିଛି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ବିଭିନ୍ନ ପ୍ରଚ୍ଚର ହିତାଧିକାରୀମାନଙ୍କ ସହ ମତ ବିନିମୟ କରିବେ ଉଦ୍ଘାଟନ ହେବାକୁ ଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସାରନାଥ ଆଲୋକ ଏବଂ ଧ୍ୱନି ପ୍ରଦଶର୍ନୀ ରାମନଗରଠାରେ ଲାଲ୍ବାହାଦୁର ଶାସ୍ତ୍ରୀ ହସ୍କିଟାଲ୍ର ଆଧୁନିକୀକରଣ ଗୋ ସୁରକ୍ଷା ଲାଗି ଭିଭିଭିମି ସୁବିଦା ଏବଂ ବହୁମୁଖୀ ଗୋଦାମ ଗୃହ ଆଦି ରହିଛି

ସେହିପରି ଶ୍ରୀ ମୋଦି ଏହି ଅବସରରେ ଦଶାଶ୍ୱମେଧ ଘାଟ ଖିଡ୍କିୟା ଘାଟର ନବୀକରଣ ଏବଂ ପୁଲିସ୍ ବାହିନୀ ବାରାକ ଏବଂ କାଶୀଠାରେ କେତେକ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟସ୍ଟଚୀ ରହିଛି ୟୁଏନ୍ ବିଦିଶା ଭାରତୀୟ କ୍ରଟନୀତିଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା କମିଟିକୁ ମନୋନୀତ ହୋଇଛନ୍ତି

ଏସୀୟ ପାସିଫିକ୍ ଦେଶଗ୍ରଡ଼ିକ ମୈତ୍ରଙ୍କୁ ମନୋନୀତ କରିଥିବାବେଳେ ଗ୍ରପ୍ରେ ଇରାକ୍ର ଅଲି ମୋହଞ୍ମଦ ଫେକ୍ ଅଲ୍ ଦବାଗ୍ ମଧ୍ୟ ସ୍ଥାନ ପାଇଛନ୍ତି

ବିଶେଷକରି ପେନ୍ସିଲ୍ଭାନିଆରୁ ଆଶାତୀତ ଭୋଟ୍ ପାଇ ବାଇାଡେନ୍ଙ୍କର ଏହି ବିଜୟ ସମ୍ଭବପର ହୋଇପାରିଛି ବୋଲି ଜଣାପଡ଼ିଛି ଏଥିସହ ଭାରତୀୟ ବଂଶୋଭବ କମଳା ହାରିଶ୍ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହି ପଦବୀ ଗ୍ରହଣ କରିବାରେ ସେ ହେଉଛନ୍ତି ଆମେରିକାର ପ୍ରଥମ ମହିଳା ସ୍କଚନା ଅନ୍ୟାୟୀ ପେନ୍ସିଲ୍ଭାନିଆରେ ବିଜୟୀ ହେବା ପରେ ବାଇଡେନ୍ ମ୍ୟାଜିକ୍ ନୟରକ୍ତ ଅତିକ୍ରମ କରିଥିଲେ

ବାଇଡେନ୍ଙ୍କ ବିଜୟ ସହ ଆମେରିକାରେ ଟ୍ରମ୍ପ୍ ଯୁଗର ଅବସାନ ଘଟିବା ସହ ଏକ ନ୍ବତନ ଅଧ୍ୟାୟ ଆରମ୍ଭ ହୋଇଛି ତେବେ ଟ୍ରମ୍ପ୍ ଶାସନର ଅନ୍ତ ଘଟିବା ପରେ ଡେମୋକ୍ରାଟିକ୍ ଦଳ ପୁଣି ଥିରେ କ୍ଷମତାକୁ ଫେରିଛି

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଜୋ ବାଇଡେନ୍ ଏହାକୁ ଏକ ଐତିହାସିକ ବିଜୟ ବୋଲି କହିଛନ୍ତି

କେବଳ ୟୁନାଇଟେଡ୍ ଷ୍ଟେଟ୍ସ୍ ଅଫ୍ ଆମେରିକା ଭାବେ ଦେଖିବେ ଶ୍ରୀ ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି ବିଭାଜନ ନୁହେଁ ବରଂ ଦେଶକୁ ଯୋଡ଼ିବା ହେବ ତାଙ୍କର ପ୍ରାଥମିକତା ସେ ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ ରଖିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି ଆମ ପାଖରେ ଏକ ସ୍ୱନ୍ଦର ଭବିଷ୍ୟତ ଶକ୍ତି ରହିଛି ବୋଲି ଶ୍ରୀ ବାଇଡେନ୍ କହିଛନ୍ତି ସେହିପରି ନବନିର୍ବାଚିତ ଉପରାଷ୍ଟ୍ରପତି କମଳା ହାରିଶ୍ ମଧ୍ୟ ତାଙ୍କର ସମର୍ଥକ ଏବଂ ଆମେରିକାବାସୀଙ୍କ ଆଶାକ ସମ୍ମାନର ସହ ଧନ୍ୟବାଦ ଜଣାଇଛନ୍ତି ନବନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଜୋସେଫ୍ ଆର୍ ବାଇଡେନ୍ ଏବଂ ଉପରାଷ୍ଟ୍ରପତି କମଳା ହାରିଶ୍ଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଚ୍ଚନ୍ତି

ମନ୍ତ୍ରଣାଳୟ କହିଛି ତ୍ୱରିତ ପଦକ୍ଷେପ ତଥା ଆନୁଷଙ୍ଗିକ ବିଧିବ୍ୟବସ୍ଥା ଯୋଗୁଁ ଆରୋଗ୍ୟଙ୍କ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି

ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ବିଶ୍ୱର ଅନ୍ୟ ଦେଶ ତ୍କଳନାରେ ଖୁବ୍ କମ୍ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସ୍ଟଚନା ଦିଆଯାଇଛି

କେନ୍ଦ୍ର ସରକାରଙ୍କ ତ୍ୱରିତ ପଦକ୍ଷେପ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଧିବ୍ୟବସ୍ଥା ଯୋଗୁଁ ଏହି ହାର ବୃଦ୍ଧି ପାଇଛି ବୋଲି ଜଣାପଡ଼ିଛି

ଏହି କାର୍ଯ୍ୟକ୍ରମଦ୍ୱାରା ଦୁଇ ଦେଶର ବୈଷୟିକ ଜ୍ଞାନର ବିକାଶ ସମ୍ଭବପର ହୋଇପାରିବ ବୋଲି ନୀତି ଆୟୋଗ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି

ଆଇପିଏଲ୍ ଚଳିତ ଆଇପିଏଲ୍ର ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ୍ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆକି ଆବୁଧାବିଠାରେ ଅନୁଷ୍ଠିତ ହେବ

ପୂର୍ବତନ ଚାମ୍ପିୟନ୍ ହାଇଦ୍ରାବାଦ ତୂତୀୟ ଥର ପାଇଁ ଫାଇନାଲ୍ ଖେଳିବାକୁ ଲକ୍ଷ୍ୟ ରଖିଥିବାବେଳେ ଦିଲ୍ଲୀ ପ୍ରଥମ ଥର ଫାଇନାଲ୍ରେ ପହଞ୍ଚବାକୁ ଚେଷ୍ଟା କରିବ

ସିଜ୍ଫାୟାର ଭାଓଲେସନ୍ ପାକିସ୍ତାନ ସେନା ଜନ୍ମୁ ଓ କାଶ୍ମୀରର ପୁଞ୍ ଜିଲ୍ଲାର ଦେଗ୍ୱାର ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ଗତକାଲି ସନ୍ଧ୍ୟାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆଖିବୁଜା ଗୁଳି ଚାଳନା କରିଛି ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ଜେନେରାଲ୍ ଦେବେନ୍ଦର ଆନନ୍ଦ କହିଛନ୍ତି ଗତସନ୍ଧ୍ୟାରେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ନିକଟରେ ଗୁଳିଗୋଳା ବର୍ଷଣ ସହ ମୋର୍ଟାର ଆକ୍ରମଣ କରିଛି ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ୍ ଦିଆଯାଇଛି ଏହି ଗୁଳି ବିନିମୟ ଘଟଣାରେ କୌଣସି କ୍ଷୟକ୍ଷତି ଘଟି ନାହିଁ ବୋଲି ଜଣାପଡ଼ିଛି